ଏହା ଅନୁସାରେ ପ୍ରବାସୀ ଶ୍ରମିକଙ୍କ ପାଇଁ ନିଜ ଅଞ୍ଞଳରେ କର୍ମନିଯୁକ୍ତିର ସୁଯୋଗ ସୃଷ୍ଟି କରିବ

ସମସ୍ତ ସ୍ୱୟଂ ସହାୟକ ଗୋଷୀ ସଦସ୍ୟଙ୍କୁ ବୀମାଭୁକ୍ତ କରିବାପାଇଁ ପଦକ୍ଷେପ ମଧ୍ଧ ଗ୍ରହଣ କରାଯାଇଛି

ଏହାକୁ ମାନ୍ୟବର ଉଚ୍ଚତମ ନ୍ୟାୟାଳୟ ମଧ୍ୟ ବୈଧ ଘୋଷଣା କରିଛନ୍ତି

ଶ୍ରୀ ପ୍ରଧାନ କହିଛନ୍ତି ଏହି ପଦକ୍ଷେପ ସଂରକ୍ଷଣ ସୁବିଧା ପାଉନଥିବା ଯୋଗ୍ୟ ବ୍ୟକ୍ତି ମାନଙ୍କର ମଙ୍ଗଳ କରିବା ସହ ଜନସଂଖ୍ୟାର ସବୁ ବର୍ଗଙ୍କୁ ଉପଯୁକ୍ତ ସେବା ଯୋଗାଇ ଦେବ ଶ୍ରୀ ପ୍ରଧାନ ଏହି ପତ୍ରରେ ମୁଖ୍ୟମନ୍ତୀ ତୁରନ୍ତ ଏ ଦିଗରେ ସକାରତୁକ ପଦକ୍ଷେପ ନେବେ ବୋଲି ଆଶାବ୍ୟକ୍ତ କରିଛନ୍ତି

ଆକି ଓଡ଼ିଶାର ଦେବଦେବୀ ପୀଠରେ ମକର ଚାଉଳ ଲାଗି କରାଯାଇଛି

ଆକି ପୁରୀରେ ଶ୍ରଦ୍ଧାଳୁଙ୍କ ଭିଡ଼ ପରିଲକ୍ଷିତ ହୋଇଛି ଆକି ମଧ ଲୋକମାନେ ଆଗ୍ରହର ସହିତ ଗୁଡ଼ି ଉଡ଼ାଇଥା'ନ୍ତି

ବାପଘରୁ ଆଣିଥିବା ବିଭିନ୍ନ ଦ୍ରବ୍ୟରେ ଚୌରାଶୀ ପ୍ରକାର ବ୍ୟଞ୍ଞନ ପ୍ରସ୍ତୁତ କରାଯାଇ ଶ୍ରୀକୀଉଙ୍କୁ ନୈବେଦ୍ୟ ରୂପରେ ଅର୍ପଣ କରାଯାଇଛି

ଡିପିଏସ ପିକେ ମିଶ୍ର ସାମ୍ଭାଦିକଙ୍କୁ କହିଛନ୍ତି

ଆଜି ସେମାନଙ୍କ କୋର୍ଟଚାଲାଣ କରାଯାଇଛି